ରାଜ୍ୟରେ କ୍ରମଶଃ ହ୍ରାସ ପାଉଛି କରୋନା ସଂକ୍ରମଶ

ବିଜେପି ଆଜିର ଆଲୋଚନାରେ ଭାଗ ନେଇ ନ ଥିଲା ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାକୁ କଳା ବିଲ୍ ବୋଲି କହିଛନ୍ତି ଆଜିର ଦିନ ବିଧାନସଭା ଇତିହାସରେ ଅମାବାସ୍ୟାର ଦିନ ବୋଲି ସେ ଅଭିହିତ କରିଛନ୍ତି

ଜାତୀୟ ଶିକ୍ଷାନୀତିକୁ ଅଧିକ ତର୍ଜମା କରିବାପାଇଁ ରାଜ୍ୟରେ ଏକ କମିଟି ଗଠନ କରାଯାଇଛି ବୋଲି ସେ କହିଛନ୍ତି

ମନ୍ତୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସ୍କୁଲ୍ ଖୋଳିବା ନେଇ ଅକ୍ଯୋବର ଶେଷ ସପ୍ତାହରେ ବିଚାର ହେବ

ମନ୍ତୀ ଶ୍ରୀ ଦାଶ କହିଛନ୍ତି ସ୍କୁଲ୍ ଖୋଲିବାର ଆବଶ୍ୟକତା ଅଛି ଏଥିରେ ସନ୍ଦେହ ନାର୍ହି

ସହରାଞଳରେ ମକୁରି ଆଧାରିତ ନିଯୁକ୍ତି ପଦକ୍ଷେପ ଯୋଜନାରେ ଏହିସବୁ କାର୍ଯ୍ୟକ୍ରମ କରାଯାଇଛି ଫଳରେ ସ୍ଚାନୀୟ ଚିତ୍ରକରମାନେ ଜୀବିକା ନିର୍ବାହ ପାଇଁ ସ୍ବୁଯୋଗ ପାଉଛନ୍ତି